ହରିୟାଣାର ପାଲ୍ଓ୍ୱାଲ୍ଠାରେ ଶ୍ରୀ ବିଶ୍ୱକର୍ମା ଦକ୍ଷତା ବୃଦ୍ଧି ବିଶ୍ୱବିଦ୍ୟାଳୟର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଏନ୍ଆଇଏ ଟିମ୍ ବିସ୍କୋରଣ ଉପରେ ତଦନ୍ତ ଆରମ୍ଭ କରିଛି

ଶ୍ରୀ ମୋଦି ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ହରିୟାଣାର ଗୁରୁଗ୍ରାମଠାରେ କିଛି ମୁଖ୍ୟ ପ୍ରକଳ୍ପକୁ ଉଦ୍ଘାଟନ କରିସାରି ଶ୍ରୀ ମୋଦି କହିଛନ୍ତି ସେହି ଦୁଇ ମୌଳିକଡାଞ୍ଚା ଯୋଜନା ଲୋକମାନଙ୍କୁ ଗମନାଗମନ ସୁବିଧା ଯୋଗାଇବାରେ ବିପ୍ଲବାତ୍ମକ ପରିବର୍ତ୍ତନ ଆଶିବ ସେ କହିଛନ୍ତି ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ସେହି ଅଞ୍ଚଳର ଯୁବକମାନଙ୍କର ଉନ୍ନତି କରିବ ଏକ୍ପ୍ରେସ୍ଓ୍ବେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପ୍ରଦୃଷଣ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍୍ଣ୍ଣ ଭୂମିକା ଗ୍ରହଣ କରିବ ଏକ୍ୱପ୍ରେସ୍ଓ୍ୱେ ମଧ୍ୟ ଗମନାଗମନ ଓ ଚଳାଚଳକୁ ସହଜ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ଗମନାଗମନ ସୁବିଧା ନୂଆ ନୂଆ ନିଯୁକ୍ତି ସୃଷ୍ଟି କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମେଟ୍ରୋ ରେଳବାଇ ଓ ଜଳପଥ ଏଭଳି ଏକ ପରିବେଶ ସୃଷ୍ଟି କରେ ଯେଉଁଥରୁ ନିର୍ମାଣ ଓ ଉତ୍ପାଦନ କ୍ଷେତ୍ର ସବୁଠୁ ବେଶି ଲାଭାନ୍ୱିତ ହେବ

ଇଲେକ୍ସନ୍ ଅପ୍ଡେଟସ୍ ଛତିଶଗଡ଼ର ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ମତଦାନ ହେବ ଏହି ପର୍ଯ୍ୟାୟରେ ମହିଳା ଭୋଟର୍ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ

ସେହି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକର ସମସ୍ତ କର୍ମଚାରୀ ହେଉଛନ୍ତି ମହିଳା ତେଲଙ୍ଗାନାରେ ଆକି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବହୁ ବଡ଼ ବଡ଼ ନେତା ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜସ୍ଥାନ ବିଧାନସଭା ନିର୍ବାଚନରେ ଆଜି ମଧ୍ୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ ହେବ ଓ ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ଏନ୍ଆଇଏ ଅମୃତସର ଅମୃତସର ଆକ୍ରମଣ ଉପରେ ଆଲୋଚନା ପାଇଁ ଆଜି ନ୍ତଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ନିରାପତ୍ତା ବୈଠକ ଅନ୍ଦୁଷ୍ଠିତ ହୋଇଛି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ

ସେମାନେ ପଞ୍ଜାବ ପୁଲିସ୍ ମହାନିର୍ଦ୍ଦେଶକ ଓ ଗୁଇନ୍ଦା ବିଭାଗ ଡିଜିପିଙ୍କ ସହ ବୈଠକରେ ଯୋଗ ଦେଇଛନ୍ତି ସମଗ୍ର ରାଜ୍ୟର ନିରଙ୍କରୀ ଭବନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି

ଏହି ଓ୍ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଲୋପାର୍ପଣ ଫଳରେ ଆକାଶମାର୍ଗରେ ଯାତ୍ରା ସହଜ ଏବଂ ସୁବିଧାଜନକ ହୋଇପାରିବ

ଏହି ସେବାଦ୍ୱାରା ବିମାନର ସଠିକ୍ ଅବସ୍ଥିତି ଏବଂ ପହଞ୍ଚବାର ସମୟ ଯାତ୍ରୀ ମାନେ ଜାଣିପାରିବେ ନୂଆଦିଲ୍ଲୀରେ ଏହି ଡିଜିଟାଲ୍ ସେବାକୁ ଉନ୍ମୋଚନ କରିବାପରେ ଶ୍ରୀ ପ୍ରଭୁ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ବିମାନ ଯାତ୍ରୀମାନଙ୍କୁ ଏକ ନିରାପଦ ଆରାମଦାୟକ ତଥା ଆନନ୍ଦଦାୟକ ସେବା ଯୋଗାଇବାକୁ ବଦ୍ଧପରିକର

ସେଠାକୁ ଗସ୍ତ କରିସାରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ରାଜ୍ୟ ସରକାର ସବରିମାଳାକୁ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ କରିଦେଇଛନ୍ତି

ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ଭିଏତ୍ନାମ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଚେୟାର୍ମ୍ୟାନ୍ ଦାଓ ବିଏତ୍ ତ୍ରଙ୍ଗ୍ ଓ ଦୁଇ ଦେଶର ରାଷ୍ଟ୍ରଦୂତ ଶ୍ରୀ କୋବିନ୍ଦ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଛନ୍ତି ସେ ଆକି ଭାରତ ଭିଏତ୍ନାମ୍ ବ୍ୟାବସାୟିକ ଫୋରମ୍ର ପ୍ରତିନିଧ୍ୟ ଦଳ ଓ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ

ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନ୍ରଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଅର୍ଥମନ୍ତ୍ରୀ ଅର୍ଥଶ ଜେଟ୍ଲୀ କୃଷିମନ୍ତ୍ରୀ ରାଧାମୋହନ ସିଂ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଓ ବହ୍ର ବରିଷ୍ଣ ଅଫିସର ବୈଠକରେ ଉପସ୍ଥିତ ଥିଲେ ମନୋକ ସିହା କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ବା କହିଛନ୍ତି ସରକାର ସ୍ୱରକ୍ଷା ବାହିନୀଙ୍କ ପାଇଁ ଧ୍ୱନିତରଙ୍ଗ ବଣ୍ଟନ ବ୍ୟବସ୍ଥାକୁ ସହଜ ଏବଂ ସରଳ କରିବେ ସେ ପ୍ରଲିସ୍ର ଯୋଗାଯୋଗ ବ୍ୟବସ୍ଥାର ଆଧ୍ରନିକୀକରଣ ଏବଂ ଏ ସମ୍ପର୍କିତ ଚ୍ୟାଲେଞ୍ଜ୍ ସମ୍ମିଳନୀରେ ଯୋଗ ଦେଇ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ସିହ୍ନା କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଧ୍ୱନିତରଙ୍ଗ ବଙ୍କନଚୁ ତ୍ୱରାନ୍ୱିତ କରିବା ସହ ଏଥିରେ ସରଳତା ଆଶିବ ଯାହାଦ୍ୱାରା ସୁରକ୍ଷା ଓ ପୁଲିସ୍ ବାହିନୀ ଏକ ସୁରକ୍ଷିତ ଯୋଗାଯୋଗ ନେଟ୍ୱର୍କ ପାଇପାରିବେ

ମନ୍ତ୍ରୀ କହିଛନ୍ତି ସୁରକ୍ଷା ବାହିନୀକୁ ଉତ୍ତମ ବ୍ୟବସ୍ଥା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରତିବଦ୍ଧ

ଗୁଳି ବିନିମୟ ସମୟରେ ସେହି ନକ୍ୱଲପନ୍ଥୀ ଦୁଇ ଜଣ ପ୍ରାଣ ହରାଇଥିଲେ ଖୋଜାଖୋକି ଅଭିଯାନ ଜାରି ରହିଛି ଓ ଅଧିକ ଖବରକୁ ଅପେକ୍ଷା କରାଯାଇଛି

ଏହି ଚିଠା ଯୋଜନା କେନ୍ଦ୍ର ସରକାର ପ୍ରସ୍ତୁତ କରିଥିଲେ ଆଟର୍ଷ୍ଣ କେନେରାଲ୍ କେ କେ ବେଣୁଗୋପାଳ ଜଷ୍ଟିସ୍ ଏକେ ସିକ୍ରି ଓ ଏସ୍ ଅବଦୁଲ୍ ନଜିର୍କ ଖଶ୍ତପୀଠଙ୍କୁ କହିଛନ୍ତି ଏହି ଚିଠା ଯୋଜନା ଠିକ୍ ସମୟରେ ଆଇନରେ ପରିଣତ ହେବ କିନ୍ତୁ ସେପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଅନ୍ତୁ ଏସ୍ସି ସିବିଆଇ ବର୍ମା ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ କରିଥିବା ତଦନ୍ତ ରିପୋର୍ଟ ଉପରେ ତାଙ୍କର ଜବାବ୍ ଏକ ମୁଦ୍ରିତ ଲଫାପାରେ ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି ପୂର୍ବରୁ ସୁପ୍ରିମ୍କୋର୍ଟ ଯେତେ ଶୀଘ୍ର ସମ୍ଭବ ତାଙ୍କର ଜବାବ୍ ଦାଖଲ କରିବାକୁ ତାଙ୍କୁ କହିଥିଲେ ତାଙ୍କର ଓକିଲ ଅଧିକ ସମୟ ମାଗିବା ପରେ ଆସନ୍ତାକାଲିର ଶୁଣାଶି ସମୟରେ ଅଦାଲତ ଶୁଣାଣିକୁ ସ୍ଥଗିତ ନ ରଖିବାକୁ ମଧ୍ୟ ସ୍ୱଷ୍ଟ କରିଥିଲେ

ଶାଜି କରୁନ୍ଙ୍କଦ୍ୱାରା ନିର୍ଦ୍ଦେଶିତ ମାଲାୟଲମ୍ ଚଳଚ୍ଚିତ୍ର ଓଲୁ ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ଏଥିରେ ପ୍ରଦର୍ଶିତ ହେବ ସେହିଭଳି ଆଦିତ୍ୟ ସ୍ୱହାସ୍ ଜୟାଲେଙ୍କଦ୍ୱାରା ନିର୍ଦ୍ଦେଶିତ ଖାର୍ବାସ୍ ଚଳଚ୍ଚିତ୍ର ଅଣଫିଚର୍ ଫିଲ୍ମ ବର୍ଗରେ ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବ

ଇସ୍ରାଏଲ୍ ଫୋକସ୍ କଣ୍ଟ୍ରି ଭାବେ ସ୍ଥାନ ପାଇଥିବାବେଳେ ଝାଡ଼ଖଣ୍ଡ ଫୋକସ୍ ଷ୍ଟେଟ୍ ଭାବେ ସ୍ଥାନ ପାଇଛି

ପ୍ରଖ୍ୟାତ ଇସ୍ରାଏଲୀ ଚଳଚ୍ଚିତ୍ର ନିର୍ମାତା ଦାନ୍ ଓଲ୍ମ୍ୟାନ୍ଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ପ୍ରଦାନ କରାଯିବ